ଜନସାଧାରଣଙ୍ ପକ୍ଷରୁ ଜନତା କର୍ପ୍ୟୁ ପ୍ରତି ବିପୁଳ ସମର୍ଥନ

ମାଲ୍ ପରିବହନ କରୁଥିବା ଗାଡିଗୁଡ଼ିକୁ କଟକଶାମୁକ୍ତ କଲେ ସରକାର

ରାଜଧାନୀ ଭ୍ରବନେଶ୍ୱର ଓ କଟକରେ ଜନସାଧାରଣ ଜନତା କର୍ଫ୍ୟକ ସମର୍ଥନ ଜଣାଇଛନ୍ତି ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସବ୍ ଦୋକାନ ବନ୍ଦ ରହିଛି ସେହିଭଳି ରାସ୍ତାଘାଟ ଶ୍ରନ୍ଶାନ୍ ହୋଇପଡ଼ିଛି

ସେମାନଙ୍କର ସତର୍କତା ଓ ସଚେତନତା ଲକ୍ଷ ଲକ୍ଷ ଜୀବନ ବଞାଇବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ଏଥିରେ ଚେନ୍ ଅଫ୍ ଟ୍ରାନ୍ସମିଶନ୍କୁ ଭାଙ୍ଗିବା ପାଇଁ ଗୁରୁଡ୍ୱ ଆରୋପ କରାଯାଇଛି

ଏହି ପ୍ତିଷେଧକ ବ୍ୟବସ୍କା ଆଜିଠାର୍ ଲାଗ୍ ହୋଇଛି

ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି